ରିଭାଇକ ପିଏମ୍ ବାରଣାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଚ୍ଚନ୍ତିଚଳିତବର୍ଷ କେନ୍ଦ୍ରୀୟ ବଜେଟ୍ରେ ସରକାରଙ୍କ ଅଗ୍ରାଧିକାର କ୍ଷେତ୍ରଗୁଡିକ ଉପରେ ଗୁରୁତ୍ୱ ପ୍ରଦାନ ସହିତ ଶିଳ୍ପର ବିକାଶକୁ ନେ ଓ ଦେଶର ସମ୍ବଳ ସୃଷ୍ଟିକାରୀଙ୍କ ନିମନ୍ତେ ଏକ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଛି

ଏକ ଦିନିକିଆ ଗସ୍ତରେ ନିଜର ସଂସଦୀୟ ନିର୍ବାଚନ ମଣ୍ଡଳୀ ବାରଣାସୀରେ ଆଜି ପହଞ୍ଚବା ପରେ ପ୍ରଧାନମନ୍ତ୍ରୀ ଜଙ୍ଗମବାଡ଼ି ମଠକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି

ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରସ୍କା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ

ଏହା ହେଉଛି ଦେଶରେ ପଣ୍ଡିତଙ୍କର ସର୍ବବୃହତ ପ୍ରତିମୂର୍ତ୍ତି

ଏହାଛଡ଼ା ଶ୍ରୀ ମୋଦି ବାରଣାସୀ ଉଜ୍ଜୟିନୀ ଏବଂ ଓମ୍କାରେଶ୍ୱରକୁ ସଂଯୋଗ କରୁଥିବା ମହାକାଳ ଏକ୍ନପ୍ରେସ୍ର ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଆପ୍ ଗଭ୍ଟ୍ ଆମ୍ ଆଦ୍ମୀ ପାର୍ଟିର ଆବାହକ ଅରବିନ୍ଦ କେଜରିଓ୍ବାଲ ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ତୂତୀୟଥର ପାଇଁ ଶପଥ ନେଇଛନ୍ତି

କେଜରିୱାଲଙ୍କ ଗତ କ୍ୟାବିନେଟ୍ରେ ଯେଉଁମାନେ ମନ୍ତ୍ରୀ ଥିଲେ ସେହି ସମସ୍ତଙ୍କୁ ନୂତନ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇଛି ଏହି ମନ୍ତ୍ରୀମାନେ ହେଲେ ମନୀଷ ସିଶୋଦିଆ ସତ୍ୟେନ୍ଦ୍ର ଜୈନ ଗୋପାଳ ରାୟ କୈଳାସ ଗେହଲତ ଇମ୍ରାନ ହୁସେନ ଏବଂ ରାଜେନ୍ଦ୍ର ଗୌତମ

ଦ୍ୱିତୀୟଥର ପାଇଁ ସେ ପୂର୍ଣ୍ଣ ପାଞ୍ଚବର୍ଷ କ୍ଷମତାରେ ରହିଥିଲେ

ଆପ୍ ସାଂସଦ ଭଗଓ୍ତନ୍ତ ମାନ୍ ବିଜେପି ବିଧାୟକ ବିଜେନ୍ଦ୍ର ଗୁପ୍ତାଙ୍କ ସମେତ ବହୁ ନେତା ଏହି ଶପଥଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ ପରେ ଉପସ୍ଥିତ ଜନସାଧାରଣଙ୍କ ଉଦ୍ବୋଧନ ଦେଇ ଶୀ କେଜିରିଓ୍ବାଲ କହିଛନ୍ତି ଦିଲ୍ଲୀକୁ ଏକନ୍ୟର ସହରରେ ପରିଣତ କରିବାକୁ ସେ କେନ୍ଦ୍ ସରକାରଙ୍କ ସହ ମିଳିମିଶି କାର୍ଯ୍ୟ କରିବାକୁ ଚାହାଁନ୍ତି ଏହି ଶପଥ ଗ୍ରହଣ ଉତ୍ସବରେ ସମାଜର ସବୁ ବର୍ଗର ଲୋକେ ଯୋଗଦେଇଥିଲେ ଭାଇସ୍ ପ୍ରେସିଡେଣ୍ଟ ପିସ୍ ଉପରାଷ୍ଟ୍ରପତି ଭେଙ୍କୟାନାଇଡୁ କହିଛନ୍ତି ଗଣତାନ୍ତ୍ରିକ ଦେଶରେ ମତପାର୍ଥକ୍ୟ ରହିପାରେ କିନ୍ତୁ ଏହା ହିଂସା ସୃଷ୍ଟିରେ ସହାୟକ ହେବା ଅନୁଚିତ ଆଜି କୋଲକାତାରେ ରୋଟାରୀ ଇଷ୍ଟରନ୍ୟାସନାଲର ଶତବାର୍ଷିକୀ ସମାରୋହର ଉଦ୍ଯାପନୀ ଉହବରେ ଉଦ୍ବୋଧନ ଦେଇ ଶ୍ରୀ ନାଇଡୁ କହିଛନ୍ତି ସନ୍ତାସବାଦର କୌଣସି ଧର୍ମ ନାହିଁ ଏବଂ ଜାତିସଂଘର ସ୍ରରକ୍ଷା ପରିଷଦ ସନ୍ତ୍ରାସବାଦର ମୂଳୋତ୍ପାଟନ ପାଇଁ ଦୂତ ପଦକ୍ଷେପ ଗ୍ରହଣ କରିବା ଉଚିତ ସେ କହିଛନ୍ତି କେବଳ ଶାନ୍ତି ଦ୍ୱାରା ହିଁ ବିକାଶ ତ୍ୱରାନ୍ୱିତ ହୋଇପାରିବ ସ୍ୱଚ୍ଛତା ଶାନ୍ତିସ୍ଥାପନଅସହାୟ ଲୋକମାନଙ୍କ ଜୀବନଧାରଣର ମାନରେ ଉନ୍ତି ତଥା ଲିଙ୍ଗଗତ ପ୍ରଭେଦ ଦୂର କରିବା ଆଦି କ୍ଷେତ୍ରରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ସହିତ ମିଳିମିଶି କାର୍ଯ୍ୟ କରିବାକୃ ଆଗେଇ ଆସିବା ସକାଶେ ଉପରାଷ୍ଟ୍ରପତି ସେଚ୍ଛାସେବୀ ସଂଗଠନକ୍ତ ପରାମର୍ଶ ଦେଇଛନ୍ତି ଅମିତ ଶାହା ଦିଲ୍ଲୀ ପୋଲିସ୍ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଶର ବିକାଶ ପାଇଁ ଦିଲ୍ଲୀ ପୋଲିସର ତ୍ୟାଗ ଓ ଅବଦାନର ଉଚ୍ଚ ପ୍ରଶଂସା କରିଛନ୍ତି

ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପୋଲିସ୍ କର୍ମଚାରୀଙ୍କର ତ୍ୟାଗକୁ ସମ୍ମାନ ଜଣାଇ ଦିଲ୍ଲୀରେ ଏକ ନ୍ୟାସନାଲ୍ ପୋଲିସ୍ ମେମୋରିଆଲ୍ ସ୍ଥାପନ କରିଛନ୍ତି ଏହି ସ୍କାରକୀ ପୋଲିସ୍ ବାହିନୀର ତ୍ୟାଗର ପ୍ରତୀକ ଶ୍ରୀ ଶାହା କହିଛନ୍ତି ଦିଲ୍ଲୀ ପୋଲିସ୍ର କଲ୍ୟାଣ ନିମନ୍ତେ ଏନ୍ଡିଏ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଏଫଏମ୍ ଜିଏସ୍ଟି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ଥାନୀୟ ତଥା କିଲ୍ଲାସ୍ତରରେ ସଚେତନତା ସୃଷ୍ଟିକୁ ଜୋରଦାର କରିବା ପାଇଁ ଆଜି ସମସ୍ତ ଜିଏସ୍ଟି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେତେକ ବ୍ୟବସାୟୀ ପ୍ରତିନିଧି ମାନଙ୍କର ଜିଏସ୍ଟିକୁ ନେଇ ରହିଥିବା କିଛି ସନ୍ଦେହ ଉପରେ ସ୍ୱଷ୍ଟୀକରଣ ଦେଇ ଅର୍ଥମନ୍ତ୍ରୀ ଜିଲ୍ଲାସ୍ତରରେ ବ୍ୟବସାୟୀ ଶିଳ୍ପଦ୍ୟୋଗୀମାନଙ୍କୁ ବ୍ୟକ୍ତିଗତଭାବେ ଭେଟି ଜିଏସଟି ସମ୍ପର୍କୀତ ସମସ୍ତ ସନ୍ଦେହ ଦୂର କରିବା ଦିଗରେ କାର୍ଯ୍ୟ କରିବା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ସେ କହିଛନ୍ତି ସରଳୀକୃତ ଅନୁପାଳନ ଶାସନ ପ୍ରଣାଳୀ ପ୍ରସ୍ତୁତ ହୋଇସାରିଛି ଏବଂ ଚଳିତବର୍ଷ ଏପ୍ରିଲ ପହିଲାରୁ ଏହା କାର୍ଯ୍ୟକାରୀ ହେବ ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି ରାଜ୍ୟ ସରକାରଗୁଡ଼ିକ କେନ୍ଦ୍ରୀୟ ପରୋକ୍ଷ ଟିକସ୍ ଓ ବହିଶୁଳ୍କ ବୋର୍ଡସିବିଆଇସିସହିତ ମିଳିମିଶି କାର୍ଯ୍ୟ କରୁଛନ୍ତି ଏବଂ ଜିଏସ୍ଟିକୁ ନେଇ ସଚେତନତା ସ୍ହିଷ୍ଟି କରିବାରେ ରାଜ୍ୟ ଗୁଡ଼ିକର ମଧ୍ୟ ଗୁରୁଦାୟିତ୍ୱ ରହିଛି ଜେଏମଆଇ ଭାଓଲେନ୍ନ ଗତବର୍ଷ ଡିସେମ୍ବର ମାସରେ ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ ଏକ ବିକ୍ଷୋଭ ଶୋଭାଯାତ୍ରା ପରେ ପରେ ଜାମିଆ ମିଲିଆ ଇସ୍ଲାମିଆ ପରିସରରେ ଘଟିଥିବା ହିଂସାକାଣ୍ଡ ଉପରେ ଲୋକଲୋଚନକ୍ ଆସିଥିବା ସଦ୍ୟତମ ଭିଡିଓକୁ ଦିଲ୍ଲୀ ପୁଲିସ ଯାଞ୍ଚ ପରିସରଭୁକ୍ତ କରିଛି ଏହି ଭିଡିଓରେ ବିଶ୍ୱବିଦ୍ୟାଳୟ ଲାଇବ୍ରେରୀରେ ପୁଲିସ ଛାତ୍ରଛାତ୍ରୀମାନଙ୍କୁ ମାଡ ମାରୁଥିବାର ନିଜରକୁ ଆସିଛି ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର କମିଶନର ପ୍ରବୀର ରଞ୍ଜନ ଗଣମାଧ୍ୟମକୁ କହିଛନ୍ତି ପୁଲିସ ଏହି ଘଟଣାର ତଦନ୍ତ କରିବ ସେ କହିଛନ୍ତି ଜାମିଆ ହିଂସାକାଣ୍ଡ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିବାବେଳେ ଘଟଣାର ତଦନ୍ତ ଜାରି ରହିଛି ପିଏମ୍ କପ୍ ମିଟିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟ୍ର ଗାନ୍ଧୀନଗରଠାରେ ଆରମ୍ଭ ହେଉଥିବା ସଂଚାରୀ ପ୍ରଜାତିର ବନ୍ୟଜନ୍ତୁ ସଂରକ୍ଷଣ ସହିତ ସଂଶ୍ରିଷ୍ଟ ରାଷ୍ଟ୍ର ଓ ବିଭିନ୍ନ ଗୋଷ୍ଠୀ ଓ ସଂଗଠନର ତ୍ରୟୋଦଶ ସମ୍ମିଳନୀକୁ ଉଦ୍ଘାଟନ କରିବେ

ଏହି ସବୁ ଲୋକମାନେ ଚୀନ ଉହ୍ୱାନ ଯାଇଥିବା କାରଣରୁ ଏହି ଯାଞ୍ଚ କରାଯାଇଥିଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ଆଧାରରେ ସମସ୍ତ ନୀତିନିୟମ ଅନୁଯାଇ ଆଟିବିପି କେନ୍ଦ୍ରରୁ ଆସନ୍ତାକାଲି ଅପରାହରୁ ଏମାନଙ୍କୁ ଓକାଡି ଦିଆଯିବ ଏହି ସମୁଦାୟରେ ଥିବା ସାତଜଣ ମାଲଦ୍ୱୀପ ନାଗରିକ ଚଳିତମାସ ପହିଲା ଏବଂ ଦୁଇ ତାରିଖରେ ଆଇଟିବିପି କେନ୍ଦ୍ରରେ ସାହାଯ୍ୟ ନେଇଥିଳେ ଏମାନଙ୍କ ମଧ୍ୟରେ ସାତଜଣ ପିଲା ଥିବାବେଳେ ଜଣେ ଶିଶୁ ମଧ୍ୟ ରହିଛି

ଏପର୍ଯ୍ୟନ୍ତ ହ୍ରବେଇ ପ୍ରଦେଶରେ ସର୍ବାଧିକ ଲୋକଙ୍କର ମୃତ୍ୟୁ ଘଟିଛି